ଦାଣ୍ଡିଗ୍ରାମଠାରେ କାତୀୟ ଲବଣ ସତ୍ୟାଗ୍ରହ ସ୍କାରକୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

ପିଏମ ସୁରତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁରତ୍ ବିମାନବନ୍ଦର ଟର୍ମିନାଲ ଅଟ୍ଟାଳିକାର ସମ୍ପ୍ରସାରଣ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି

ଅଟ୍ଟାଳିକାକୁ ପରିବେଶ ଉପଯୋଗୀ କରାଯିବ ଓ ସେଥିରେ ସୌରଶକ୍ତି ଏବଂ ଏଲଇଡି ଲାଇଟ୍ ବ୍ୟବସ୍ଥା ରହିବ ଅହଞ୍ମଦାବାଦ ଓ ବଡୋଦ୍ରା ପରକୁ ସୁରତ ହେଉଛି ଗୁଜରତର ତୃତୀୟ ବ୍ୟସ୍ତବହୁଳ ବିମାନ ବନ୍ଦର ପିଏମ୍ ଦାଣ୍ଡି ମେମୋରିଆଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଗୁଜରାତର ଦାଣ୍ଡିଗ୍ରାମଠାରେ ଜାତୀୟ ଲବଣ ସତ୍ୟାଗ୍ରହ ସ୍କାରକୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

ଭାରତର ସ୍ୱାଧୀନତା ସଂଗ୍ରାମରେ ଲବଣ ସତ୍ୟାଗ୍ରହ ପଦଯାତ୍ରା ବା ଦାଣ୍ଡିଯାତ୍ରାର ସ୍ୱତନ୍ତ୍ର ମହତ୍ୱ ରହିଛି

ପିଏମ ହସପିଟାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିନଶ୍ ହସ୍ପିଟାଲକୁ ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ଯୋଜନା ସେ କହିଛନ୍ତି ଗରିବରୁ ଗରିବ ଲୋକମାନେ ଯୋଜନା ଅଧୀନରେ ଉନ୍ନତମାନର ଚିକିତ୍ସା ପାଉଛନ୍ତି ଟୀକାକରଣ ଅଭିଯାନ 'ଇନ୍ଦ୍ର ଧନୁଷ' ଶିଶୁ ଓ ମାଆ ମାନଙ୍କର ମୃତ୍ୟୁହାର କମ୍ କରିଥିବାରୁ ସେ ଏହାର ପ୍ରଶଂସା କରିଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ଓ ବିଭିନ୍ନ ରାଜ୍ଞନୈତିକ ଦଳର ନେତୃବୃନ୍ଦ ନୂଆଦିଲ୍ଲୀର ରାଜଘାଟଠାରେ ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏହି ଅବସରରେ ଗାନ୍ଧୀ ସମାଧିଠାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାରେ ଆୟୋଜନ କରାଯାଇଥିଲା

ପୂର୍ବରୁ ଟ୍ପିଟ୍ କରି ଶ୍ରୀ କୋବିନ୍ଦ କହିଛନ୍ତି ଦେଶ ମହାତ୍ମାଗାନ୍ଧୀ ଓ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍କରଣ କରୁଛି ଉପରାଷ୍ଟ୍ରପତି କହିଛନ୍ତି ଜାତିର ଜନକ ମହାତ୍ମାଗାନ୍ଧୀଙ୍କର ଦୂରଦୂଷ୍ଟି ଓ ଚିନ୍ତାଧାରାର ସର୍ବଦା ପ୍ରାସଙ୍ଗିକତା ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧିଜୀଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରିବା ପାଇଁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଅଲ ପାର୍ଟି ମିଟିଂ ପାର୍ଲାମେଣ୍ଟର ବଜେଟ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ଡକାଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି ବୈଠକ ସଫଳ ହୋଇଥିବାର ବାଚସ୍କତି କହିଛନ୍ତି ଲୋକସଭାରେ କଂଗ୍ରେସ ନେତା ମଲ୍ଟିକାର୍ଚ୍ଚୁନ ଖଡ୍ଗେ ଏଲଜେପି ନେତା ରାମବିଳାସ ପାଶଓ୍ବାନ ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ ବିଜେଡି ନେତା ଭର୍ତ୍ତୃହରି ମହତାବ ଅକାଳୀଦଳର ନେତା ପ୍ରେମ ସିଂହ ଚନ୍ଦୁମାଜରା ସଂସଦୀୟ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ ବୈଠକ ଯୋଗଦେଇଥିଲେ

ବଜେଟ୍ ଫେବୃୟାରୀ ପହିଲାରେ ଉପସ୍ଥାପିତ ହେବ

ସରକାର ମଧ୍ୟ ଆସନ୍ତାକାଲି ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ବୈଠକ ଡକାଇଛନ୍ତି ପିୟୁଷ ଗୋଏଲ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଜୀବନରେ ଅଭୂତପୂର୍ବ ପରିବର୍ତ୍ତନ ଆଣୁଛି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଦ୍ୱିତୀୟ ବାର୍ଷିକ ପାଳନ ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ଗୋଏଲ କହିଛନ୍ତି ପ୍ରତ୍ୟେକ ଲୋକଙ୍କ ନିକଟରେ ବ୍ୟାଙ୍କିଂ ସେବା ପହଞ୍ଚାଇବା ଏହି ବ୍ୟାଙ୍କର ମୂଳଲକ୍ଷ୍ୟ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କକୁ ଏକ ବିପ୍ଲବାତ୍ମକ ବ୍ୟାଙ୍କିଂ ବ୍ୟବସ୍ଥା ବୋଲି ବର୍ଣ୍ଣନା କରି ଶ୍ରୀ ଗୋଏଲ କହିଛନ୍ତି ଏହାଦ୍ୱାରା ଦିଆଯାଉଥିବା ଉତ୍ତମ ସେବାରୁ ସେମାନେ ଲାଭାନ୍ୱିତ ହେବା ଉଚିତ ଏହି ଅବସରରେ ଉଦ୍ବୋଧନ ଦେଇ ଯୋଗାଯୋଗ ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସ୍ଥାପନ କରିବା ସରକାରଙ୍କର ଲକ୍ଷ୍ୟ ଶ୍ରୀ ସିହ୍ନା କହିଛନ୍ତି ଅଢେଇ ଲକ୍ଷରୁ ଅଧିକ ପୋଷ୍ଟମ୍ୟାନ ବ୍ୟାଙ୍କିଂ ସେବାକୁ ଘରେ ଘରେ ପହଞ୍ଚାଇବା ପାଇଁ ଅହରହ କାର୍ଯ୍ୟ କରୁଛନ୍ତି

ରେଳମନ୍ତ୍ରୀ ପିୟୁଷ ଗୋଏଲ ନୂଆଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଏହା କହିଚ୍ଛନ୍ତି ଇସି ରାଞ୍ଚ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡାଙ୍କ ନେତୃତ୍ୱରେ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ ଦଳ ଆଜି ରାଞ୍ଚ୍ଚଠାରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନିର୍ବାଚନ କମିଶନ ଦଳ ବିଭିନ୍ନ ରାଜନୈତିକ ଦଳ ଓ ଅନ୍ୟ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି ନିର୍ବାଚନ କମିଶନ ଦଳ ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ଝାଡଖଣ୍ଡର ସମସ୍ତ ଡେପୁଟି କମିଶନର ଓ ପୋଲିସ ସୁପରିନ୍ଟେଣ୍ଟେଣ୍ଟଙ୍କ ସହ ଆଲୋଚନା କରିଛନ୍ତି ନିର୍ବାଚନ କମିଶନ ଦଳ ଗତକାଲି ରାଜ୍ୟରେ ପହଞ୍ଚିବା ପରେ ରାଜ୍ୟର ବରିଷ୍ଠ ଅଧିକାରୀ ଓ କେନ୍ଦ୍ରୀୟ ପୋଲିସ ବାହିନୀର ବରିଷ୍ଣ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ

ଅନ୍ୟଜଣେ ଦୋଷୀ ବ୍ୟକ୍ତି ଉପରେ କୋର୍ଟ କୋରିମାନା ଲାଗୁ କରିଛନ୍ତି ଆଜ୍ଞୀବନ କାରାଦଣ୍ଡାଦେଶ ପାଇଥିବା ଦୋଷୀ ବ୍ୟକ୍ତିମାନଙ୍କ ମଧ୍ୟରେ କର୍ଜ ବୋଡ଼ୋ ଅଜୟ ବସୁମତାରୀ ଲୋକ୍ରା ବସୁମତାରୀ ରାଜୁ ସର୍କାର ଓ ଅନ୍ୟମାନେ ଅଛନ୍ତି

ଜାଭେଡ୍କର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡ୍କର ଆଜି ନୋଇଡାରେ ଜାତୀୟ ସଂଗ୍ରହାଳୟ ପ୍ରତିଷ୍ଠାନର ନୂଆ କ୍ୟାମ୍ପସକୁ ଉଦ୍ଘାଟନ କରିଛନ୍ତି ସଂସ୍କୃତି ମନ୍ତ୍ରୀ ଡକ୍ଟର ମହେଶ ଶର୍ମା ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ନୂଆଦିଲ୍ଲୀର ଜନପଥ ସ୍ଥିତ ଜାତୀୟ ସଂଗ୍ରହାଳୟର ପ୍ରଥମ ମହଲାରେ ଏହି ପ୍ରତିଷ୍ଠାନ କାର୍ଯ୍ୟ କରୁଛି

ସେ ପ୍ରତିଷ୍ଠାନର କୁଳାଧିପତି ରହିଛନ୍ତି ଏକ ସରକାରୀ ଇସ୍ତାହାର ଅନୁସାରେ ଏହା ପ୍ରତିଷ୍ଠା ହେବା ପରଠାରୁ ଏହି ଅନୁଷ୍ଠାନ କଳା ଓ ସାଂସ୍କୃତିକ ଐତିହ୍ୟ କ୍ଷେତ୍ରରେ ତାଲିମ ଓ ଗବେଷଣାର ଏକ ମୁଖ୍ୟକେନ୍ଦ୍ର ହୋଇଛି କ୍ରିକେଟ ହାମିଲଟନ୍ର ସେଡନ ପାର୍କଠାରେ ଆସନ୍ତାକାଲି ଭାରତ ଓ ନ୍ୟୁକ୍କିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ଆର୍ନ୍ତଜାତିକ କ୍ରିକେଟ ମ୍ୟାଚ ଖେଳାଯିବ

ବିରାଟ କୋହଲି ଭାରତୀୟ ଦଳରେ ସାମିଲ ହୋଇନାହାନ୍ତି ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ସିରିଜ୍ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି ରୋହିତ ଶର୍ମା କୋହିଲିଙ୍କ ସ୍ଥାନରେ ଦଳର ନେତୃତ୍ୱ ନେଇଛନ୍ତି